ଏସ୍ସି ଚିଟ୍ଫଣ୍ଡ ଶାରଦା ଚିଟ୍ଫଣ୍ଡ ଦୂର୍ନୀତି ମାମଲାରେ ପୂର୍ବତନ କୋଲ୍କତା ପୁଲିସ୍ କମିଶନର୍ ରାଜୀବ୍ କୁମାରଙ୍କ ଗିରଫ ଉପରେ କଟକଣା ଲାଗୁ କରି ସୁପ୍ରିମ୍କୋର୍ଟ ଦେଇଥିବା ରାୟକୁ ଆଜି ପ୍ରତ୍ୟାହାର କରିନେଇଛନ୍ତି

ଏହି ସମୟ ଭିତରେ ସେ ଆଇନଗତ ସହାୟତା ପାଇଁ ଉପଯୁକ୍ତ କୋର୍ଟରେ ଆବେଦନ କରିପାରିବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଇନ ଅନୁସାରେ ପଦକ୍ଷେପ ନେବାକୁ ସିବିଆଇକୁ କହିଛନ୍ତି ରାଜୀବ୍ କୁମାରଙ୍କ ହାଜତ୍ରେ ରଖି ଜେରା କରିବାକୁ ପୂର୍ବରୁ ସିବିଆଇ ସୁପ୍ରିମ୍କୋର୍ଟରେ ନିବେଦନ କରିସାରିଛି ରାଜୀବ୍ କୁମାର ଶାରଦା ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତପାଇଁ ପଶ୍ଚିମବଙ୍ଗ ପୁଲିସ୍ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତ ଦଳର ମୁଖ୍ୟ ଥିଲେ କ୍ୟାମ୍ପେନିଂ ସପ୍ତମ ତଥା ଚୃଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ

ଗତ ମଙ୍ଗଳବାର ଦିନ କୋଲ୍କତାରେ ବିଜେପି ସଭାପତି ଅମିତ୍ ଶାହାଙ୍କ ରୋଡ୍ ଶୋ' ସମୟରେ ହିସଂକାଣ୍ଡ ଘଟିବାରୁ ନିର୍ବାଚନ କମିଶନ୍ ସେଠାରେ ପ୍ରଚାର ସମୟକ୍ତ କାଟ୍ଛାଣ୍ଟ୍ କରିଦେଇଛି

ରାଜନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନେ ଆଜି ପ୍ରଚାରର ଶେଷ ଦିନରେ ଭୋଟର୍ମାନଙ୍କୁ ଆକୃଷ୍ଟ କରିବାପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ନନେନ୍ଦ୍ର ମୋଦି ଖର୍ଗୋନ୍ ଜିଲ୍ଲାରେ ଆଜି ଏକ ର୍ୟାଲିରେ ଉଦ୍ବୋଧନ ଦେବେ ଏଥିପାଇଁ ସେଠରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ବିଜେପି ଉପସଭାପତି ଶିବରାଜ ସିଂ ଚୌହାନ ଓ ବିଜେପି ରାଜ୍ୟଶାଖା ସଭାପତି ରାକେଶ ସିଂ ମାଲ୍ଓ୍ବା ନିମାଦ୍ ଅଞ୍ଚଳରେ ଆକି ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବେ ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ କମଳନାଥ ବରିଷ୍ଣ ନେତା ଦିଗ୍ବିଜୟ ସିଂ ଓ ଅରୁଣ ଯାଦବ ମଧ୍ୟ ରାଜ୍ୟରେ ପ୍ରଚାର କରୁଛନ୍ତି ଉତ୍ତର ପ୍ରଦେଶରେ ରାଜନାଥ ସିଂ ରାଜ୍ୟବର୍ଦ୍ଧନ ରାଠୋଡ୍ ଜେପି ନଡ୍ରା ଓ ମନୋକ୍ ସିହ୍ୱାଙ୍କ ଭଳି ବଡ଼ ବଡ଼ ବିଜେପି ନେତାମାନେ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ତଥା ପୂର୍ବ ଉତ୍ତର ପ୍ରଦେଶ ଦାୟିତ୍ୱରେ ପ୍ରିୟଙ୍କା ଗାନ୍ଧି ବାଡ୍ରା ମିର୍ଜାପୁର ଓ ପଡ଼ରୌନାଠାରେ ରୋଡ୍ ଶୋ' କରିବେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ମଧ୍ୟ ଦେଓରିଆ କିଲ୍ଲାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି ଉତ୍ତର ପ୍ରଦେଶରେ ଏସ୍ପି ବିଏସ୍ପି ଆର୍ଏଲ୍ଡି ମେଣ୍ଟଦ୍ୱାରା ମିର୍କାପୁର ଓ ଚନ୍ଦୌଲିଠାରେ ର୍ୟାଲିମାନ କରାଯାଉଛି ସେହି ର୍ୟାଲିରେ ବିଏସ୍ପି ମୁଖ୍ୟ ମାୟାବତୀ ସମାଜବାଦୀ ପାର୍ଟି ସଭାପାତି ଅଖିଳେଶ ଯାଦବ ଓ ଆର୍ଏଲ୍ଡି ମୁଖ୍ୟ ଅଜିତ୍ ସିଂହ ଉଦ୍ବୋଧନ ଦେବେ ହିମାଚଳ ପ୍ରଦେଶରେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ସୋଲାନ୍ ଜିଲ୍ଲାରେ ପାର୍ଟି ପ୍ରାର୍ଥୀଙ୍କ ସପକ୍ଷରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ

ରିପୋଲ୍ ଚାନ୍ଦିନୀଚୌକ ନିର୍ବାଚନ କମିଶନ୍ ଚାନ୍ଦିନୀଚୌକ୍ର ଗୋଟିଏ ଭୋଟ୍ଗ୍ରହଣ କେନ୍ଦ୍ରରେ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ସେହି ଭୋଟ୍ଗ୍ରହଣ କେନ୍ଦ୍ରର ପ୍ରିଜାଇଡିଂ ଅଫିସର୍ ପରୀକ୍ଷାମଳକ ମତଦାନ ସମୟରେ ନିଆଯାଇଥିବା ଭୋଟ୍ଗୁଡ଼ିକୁ ହଟେଇବାକୁ ଭୁଲିଯାଇଥିଲେ ଫଳରେ ସେଠାରେ ପୁନଃ ମତଦାନ ପାଇଁ ସ୍ଥିର କରାଯାଇଛି ରବିବାର ଦିନ ସେଠାରେ ପୁନଃ ମତଦାନ ହେବ

ସେହି ଦୁଇଜଣ ଅଫିସରଙ୍କ ମଧ୍ୟରେ ଡାଏମଣ୍ଡ ହାର୍ବର୍ ପୁଲିସ୍ ଅଫିସର ମିଥୁନ୍ କୁମାର ଦେ ଓ ଅମରେଷ୍ଟ ଷ୍ଟ୍ରିଟ୍ ଥାନା ଭାରପ୍ରାପ୍ତ ଅଧିକାରୀ କୌଶିକ ଦାସ ଅଛନ୍ତି ସରକାରୀ ସ୍ନତ୍ରରେ କୁହାଯାଇଛି ସେହି ଦୁଇ ଜଣ ଅଫିସରଙ୍କୁ କୌଣସି ନିର୍ବାଚନ ସମ୍ଭନ୍ଧୀୟ ଦାୟିତ୍ୱ ଦିଆଯିବ ନାହିଁ କୋଲ୍କାତାରେ ସମ୍ପ୍ରତି ଘଟିଥିବା ନିର୍ବାଚନ ହିଂସା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଛି ଇସିଆଇ ପ୍ରଜ୍ଞା ଠାକୁର ବିଜେପି ନେତା ପ୍ରଜ୍ଞା ସିଂ ଠାକୁରଙ୍କଦ୍ୱାରା ନାଥୁରାମ୍ ଗଡ଼୍ସେ ଉପରେ ଦିଆଯାଇଥିବା ମନ୍ତବ୍ୟ ସଂକ୍ରାନ୍ତରେ ନିର୍ବାଚନ କମିଶନ୍ ମଧ୍ୟପ୍ରଦେଶ ମୁଖ୍ୟ ନିର୍ବାଚନ ଅଫିସରଙ୍କଠାରୁ ରିପୋର୍ଟ ମାଗିଛନ୍ତି ପ୍ରଜ୍ଞା ସିଂ ଠାକୁର ବିଜେପି ଟିକେଟ୍ରୁ ଭୋପାଳ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି ତାଙ୍କର ସେହି ମନ୍ତବ୍ୟ ଉପରେ ବହୁ ବିରୋଧୀ ଦଳ ବିକେପିର କଟୁ ସମାଲୋଚନା କରିଥିଲେ ପରେ ପ୍ରଜ୍ଞା ସିଂ ଠାକୁର କ୍ଷମା ପ୍ରାର୍ଥନା କରିଥିଲେ ଓ ମହାତ୍ମାଗାନ୍ଧିଙ୍କୁ ସେ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରନ୍ତି ଓ ଦେଶପାଇଁ ତାଙ୍କର ବଳିଦାନକୁ କେହି ଭୁଲିପାରିବେ ନାହିଁ ବୋଲି କହିଥିଲେ ଡିଆର୍ଆଇ ବଷ୍ଟେଡ୍ ଡ୍ରୋନ୍ ର୍ୟାକେଟ୍ ଉତ୍ତର ପୂର୍ବାଞ୍ଚଳ ସୀମା ଦେଇ ପାକିସ୍ତାନ ଚୀନା ମ୍ୟାମାର ଓ ଭାରତର ଚୋରା ବେପାରୀମାନଙ୍କଦ୍ୱାରା ଦେଶ ମଧ୍ୟକୁ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରୋନ୍ ଓ ରିମୋଟ୍ ପରିଚାଳିତ ବିମାନଗୁଡ଼ିକର ଆମଦାନୀ ସହ ସମ୍ପୃକ୍ତ ଏକ ଆନ୍ତର୍ଜାତିକ ର୍ୟାକେଟ୍କୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଠାବ କରିଛି ଗତ ମାର୍ଚ୍ଚ ମାସରେ ଏଭଳି ଡ୍ରୋନ୍ ଓ ତତ୍ସମ୍ୟନ୍ଧୀୟ ସାମଗ୍ରୀଗୁଡ଼ିକୁ ଧରା ଯାଇଥିଲା ସେଗୁଡ଼ିକର ମୋଟାମୋଟି ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି ଏହି ଘଟଣାରେ ଅହମ୍ମଦାବାଦଭିତ୍ତିକ ମୁଖ୍ୟ ଅଭିଯୁକ୍ତକୁ ଗତକାଲି ଗିରଫ କରାଯାଇଛି ତେବେ ସେହି ଅଭିଯୁକ୍ତ ବିଷୟରେ କୌଣସି ତଥ୍ୟ ବାହାରକୁ ପ୍ରକାଶ କରାଯାଉ ନାହିଁ ଅହମ୍ମଦାବାଦ ଡିଆର୍ଆଇରୁ କାରି ଏକ ଇସ୍ତାହାରରେ କୁହାଯାଇଛି ଚୀନ୍ରୁ ମ୍ୟାମାର ଦେଇ ସେହି ଡ୍ରୋନ୍ଗୁଡ଼ିକୁ ଭାରତକୁ ଆମଦାନୀ କରାଯାଉଥିଲା ଏହି ର୍ୟାକେଟ୍ ସହ ପାକିସ୍ତାନଭିତ୍ତିକ କିଛି ଚୋରା ବେପାରୀ ଓ ସେଗୁଡ଼ିକର କମ୍ପାନୀ ମଧ୍ୟ ଜଡ଼ିତ ଥିବାର ଜଣାପଡ଼ିଛି ସିବିଆଇ ବୋଫର୍ସ ସିବିଆଇ କହିଛି ବୋଫର୍ସ ଦୁର୍ନୀତି ସଂକ୍ରାନ୍ତରେ କିଛି ତଥ୍ୟ ଉନ୍ମୋଚିତ ହୋଇଥିବାରୁ ଏହା ଉପରେ ତଦନ୍ତ କାରି ରହିବ ମାଇକେଲ୍ ହର୍ସମ୍ୟାନ୍ ନାମକ ଜଣେ ବ୍ୟକ୍ତିଦ୍ୱାରା କିଛି ତଥ୍ୟ ପ୍ରକାଶ କରାଯିବା ପରେ ବୋଫର୍ସ ଦୁର୍ନୀତି ଉପରେ ପରବର୍ତ୍ତୀ ତଦନ୍ତ ପାଇଁ ସିବିଆଇ ନିମ୍ବ ଅଦାଲତରୁ ଅନୁମତି ଲୋଡ଼ିଛି ଟ୍ରମ୍ପ୍ ଇମିଗ୍ରେସନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏକ ଯୋଗ୍ୟତାଭିତ୍ତିକ ଦେଶାନ୍ତରଣ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଏହି ବ୍ୟବସ୍ଥାରୁ ହଜାର ହଜାର ଭାରତୀୟ ପେସାଦାର ଓ କୁଶଳୀ ଶ୍ରମିକମାନଙ୍କ ସମେତ ବହୁ ବିଦେଶୀ ନାଗରିକ ଆମେରିକାରେ ସ୍ଥାୟୀ ବାସିନ୍ଦା ହେବାର ସ୍ରଯୋଗ ପାଇବାକ୍ ଅପେକ୍ଷା କରି ରହିଛନ୍ତି

ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଏହି ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ ବିଦେଶୀ ନାଗରିକମାନଙ୍କୁ ସେମାନଙ୍କର ବୟସ ଜ୍ଞାନ ନିଯୁକ୍ତି ସୁଯୋଗ ଓ ନାଗରିକ କର୍ତ୍ତବ୍ୟ ଭିତ୍ତିରେ ସ୍ଥାୟୀ ବାସିନ୍ଦା ଅଧିକାର ପ୍ରଦାନ କରାଯିବ

ଏହାବ୍ୟତୀତ ଦେଶାନ୍ତରିତ ହୋଇ ଯାଉଥିବା ଲୋକମାନଙ୍କ ଇଂରାଜୀ ଭାଷା ଶିଖିବାକୃ ପଡ଼ିବ ଓ ନାଗରିକମାନଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ଭନ୍ଧୀୟ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ

ଇତିମଧ୍ୟରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା ଗତକାଲି ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ବ୍ୟାଙ୍କିଙ୍ଗ୍ ସେବା ପରିସ୍ଥିତିର ସମୀକ୍ଷା କରିଛନ୍ତି ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବୈଠକରେ ବାତ୍ୟା କ୍ଷତିଗ୍ରସ୍ତ କିଲ୍ଲାଗୁଡ଼ିକରେ ବ୍ୟାଙ୍କିଙ୍ଗ୍ ସେବା ଓ ବୀମା ସେବା ପୁନଃକ୍ଷମ ହେବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି

ଖୁବ୍ ଶୀଘ୍ର ସେହି ଶମିକମାନଙ୍କ ଭାରତକ୍ ହସ୍ତାନ୍ତର କରାଯିବ ସାଉଦୀ ଆରବରେ ଭାରତର ରାଷ୍ଟ୍ରଦତ ଡକୁର ଔସାଦ୍ ସୟିଦ୍ ଗତକାଲି ଇଫ୍ତାର ପାର୍ଟି ସମୟରେ ଏ ବିଷୟ ଜଣାଇଛନ୍ତି ସେ କହିଛନ୍ତି ଅବଶିଷ୍ଟ ଶ୍ରମିକମାନଙ୍କୁ ସେଠାରୁ ଆଣିବାପାଇଁ ସେମାନଙ୍କର ବିଜା ଉପରେ ଭାରତୀୟ ଦ୍ୱତାବାସ କାର୍ଯ୍ୟ କର୍ଥଛି

ଏନ୍ଏସ୍ଜି ଡାଇରେକ୍ଟର କେନେରାଲ୍ ସୁଦୀପ୍ ଲଖଟକିଆ ଏହି ଦଳକୁ ଅଭିନନ୍ଦନ କଣାଇଛନ୍ତି ସେ କହିଛନ୍ତି ଏଭରେଷ୍ଟ ଶୂଙ୍ଗ ଆରୋହଣ କରିବାକୁ ହେଲେ ଏଥିପାଇଁ କଠୋର ପରିଶ୍ରମ ଦୃଢ଼ତା ଅଧ୍ୟବସାୟ ସାହସ ଓ ଅତ୍ୟନ୍ତ ଖରାପ ପରିସ୍ଥିତିରେ ବଞ୍ଚରହିବାର ଦକ୍ଷତା ଅପରିହାର୍ଯ୍ୟ